ଏୟାର ଇଣ୍ଡିଆ ପାସେଞ୍ଜର ଏୟାର ଇଣ୍ଡିଆ କହିଛି ଦିଲ୍ଲୀ ଲୁଧିଆନା ବିମାନରୁ ଜଣେ ଯାତ୍ରୀ କୋଭିଡ୍ ନାଇଷ୍ଟିନ୍ ଭୂତାଣ୍ରରେ ସଂକ୍ମିତ ଥିବାର ଗତକାଲି ଜଣାପଡ଼ିଛି ଏକ ବିବୃତିରେ ଏୟାର ଇଣ୍ଡିଆ କହିଛି ସେହି ଯାତ୍ରୀଜଶଙ୍କ ଆଲାଏନୁ ଏୟାରର ସ୍ତରକ୍ଷା ବିଭାଗର ଜଣେ କର୍ମଚାରୀ ସେ ନିଜ ଖର୍ଚ୍ଚରେ ବିମାନ ଯାତା କରିଥିଲେ ସେହି ବିମାନର ସମସ୍ତ ଯାତ୍ରୀଙ୍କୁ ପୃଥକୀକରଣ କେନ୍ଦରେ ରଖାଯାଇଛି ଯେଉଁ ଯାତୀଜଣଙ୍କ ସଂକ୍ମିତ ହୋଇଥିବାର ଜଣାପଡ଼ିଛି ତାଙ୍କ ଶରୀରରେ ସଂକ୍ରମଣର କୌଣସି ଲକ୍ଷଣ ନଥିଲା

ଆଇସିଏମ୍ଆର କୋଭିଡ୍ ନାଇଷ୍ଟିନ୍ ନମୁନାର ପରୀକ୍ଷା ପାଇଁ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରୟାସ ଜାରି ରଖିଛି ହେଲ୍ଥ ମିନିଷ୍ଟ୍ରି ଅପିଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ବ୍ୟାପିବାକ୍ ରୋକିବା ପାଇଁ ହାତକୁ ପରିଷ୍କାର ରଖିବା ଓ ଶାରୀରିକ ଦ୍ୱରତା ବଜାୟ ରଖିବା ଭଳି ନିୟମଗୁଡ଼ିକର କଡ଼ାକଡ଼ି ପାଳନ କରିବାକୁ ଲୋକମାନଙ୍କୁ ପୁନର୍ବାର ଅନୁରୋଧ କରିଛି କିଛି ଟ୍ୱିଟ୍ କରି ମନ୍ତ୍ରଣାଳୟ କହିଛି ଲୋକମାନେ ସର୍ବଦା ଶାରୀରିକ ଦୂରତା ବଜାୟ ରଖିବା ଦରକାର ଓ ବାରମ୍ଭାର ସେମାନଙ୍କର ହାତ ସାବୁନରେ ଧୋଇବା ଆବଶ୍ୟକ ସାବୁନ ନ ଥିବା ସ୍ଥଳେ ହାତକୁ ସାନିଟାଇଜରରେ ଭଲଭାବେ ମାଲିସ୍ କରିବା ଉଚିତ୍ ମନ୍ତ୍ରଣାଳୟ କହିଛି ସର୍ବସାଧାରଣ ସ୍ଥାନଗୁଡ଼ିକରେ ଛେପ ଖଙ୍କାର କିମ୍ବା ପାନ ପିକ ବା ଗୁଟକା ପକାଇବା ଏକ ଦଶ୍ଚନିୟ ଅପରାଧ ହୋଇଛି ଛେପ ଖଙ୍କାର ପକାଇବା ଦ୍ୱାରା ଭୂତାଣୁ ସଂକ୍ରମଣର ବିପଦ ବଢ଼ିଯାଇଥାଏ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କୁ ମାସ୍କ୍ ପିନ୍ଧିବା କିମ୍ବା ମୁହଁକୁ ରୁମାଲ କିମ୍ବା କପଡ଼ା ଦ୍ୱାରା ଆବୃତ୍ତ ରଖିବାକୁ ପରାମର୍ଶ ଦେଇଛି ଏହାଦ୍ୱାରା ସଂକ୍ରମଣ ଶୃଙ୍ଖଳକୁ ଭଙ୍ଗ କରାଯାଇ ପାରିବ ଯଦି କୌଣସି ଲୋକଙ୍କ ଶରୀରରେ ସଂକ୍ରମଣର ଲକ୍ଷଣ ଦେଖାଦିଏ ତେବେ ଏ ବିଷୟରେ ନିର୍ଣ୍ଣିତ ହେବା ପରେ ସେହି ବ୍ୟକ୍ତିଙ୍କୁ ପରୀକ୍ଷା କରାଇ ନେବା ଲାଗି ଉତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସର୍ବସାଧାରଣଙ୍କୁ କୁହାଯାଇଛି ସଂକ୍ରମିତ ଲୋକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଗଲେ ଏହା ସେମାନଙ୍କୁ ସହାୟତା ଲୋଡ଼ିବାରୁ ନିରୁସାହିତ କରିବ ଓ ଫଳ ସ୍ୱର୍ପ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହୋଇପଡ଼ିବ ସେ ଦୃଷ୍ଟିରୁ କୌଣସି ସଂକ୍ରମିତ ଲୋକଙ୍କ ପ୍ରତି ଦୂର୍ବ୍ୟବହାର ପ୍ରଦର୍ଶନ କରାଯିବା ଉଚିତ୍ ନୁହେଁ ପ୍ରତ୍ୟେକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ହେଲେ ଦୁଇ ଗଜର ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ ଲୋକମାନେ ହାତ ସଫା ନ କରି ମୁହଁ ଓ ନାକରେ ହାତ ଲଗାଇବା ଉଚିତ୍ ନୁହେଁ ଏହାଛଡ଼ା ତମାଖୁ ଚୋବାଇବା ଏହାର ଛେପ ପକାଇବା ଭୂତାଣୁ ସଂକ୍ରମଣ ବ୍ୟାପିବା ପାଇଁ ବାଟ ଖୋଲିଦେବ ଓ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ସ୍ନିଷ୍ଟି କରିବ

ପାଶ୍ୱାନ ଫୁଡ୍ କ୍ୱାଲିଟି ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ରେସନ ଦୋକାନଗୁଡ଼ିକରୁ ସର୍ବସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟଗୁଡ଼ିକର ମାନ ଉପରେ ଧ୍ୟାନ ଦେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି ବିଶେଷକରି ପୃଥକୀକରଣ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟଗୁଡ଼ିକର ମାନ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି ପୃଥକୀକରଣ କେନ୍ଦ୍ରଗୁଡ଼ିକରେ ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଉଥିବା ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଶ୍ରୀ ପାଶ୍ୱାନ ରାଜ୍ୟଗୁଡ଼ିକୁ ଏଭଳି ନିବେଦନ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ ରାଜ୍ୟଗୁଡ଼ିକୁ ଖାଦ୍ୟଶସ୍ୟ ପଠାଉଛନ୍ତି ଓ ସରକାର ଖାଦ୍ୟଶସ୍ୟର ମାନ ଉପରେ କଦାପି ସାଲିସ୍ କରି ନାହାନ୍ତି ସେ କହିଛନ୍ତି ଖାଦ୍ୟଶସ୍ୟ ଯୋଗାଣ ସମୟରେ ଏଫ୍ସିଆଇ ଓ ରାଜ୍ୟ ସରକାରଗୁଡ଼ିକର ସରକାରମାନେ ଉପସ୍ଥିତ ରହୁଛନ୍ତି

ଉଦ୍ଧବ ଠାକରେଙ୍କ ବିବୃତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଗୋଏଲ ମହାରାଷ୍ଟ୍ର ସରକାରଙ୍କୁ ଟ୍ୱିଟ୍ କରି ରାଜ୍ୟ ସରକାର ଯାତ୍ରୀମାନଙ୍କର ନାମ ତାଲିକା ଓ କେତେ ସଂଖ୍ୟକ ଟ୍ରେନ୍ ଆବଶ୍ୟକ ତାହାର ଚିଠା ଦେବାକୁ କହିଛନ୍ତି

କରିସାରିଲେଣି ଇତିମଧ୍ୟରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ କୋଭିଡ୍ ନାଇଷ୍ଟିନ୍ ମାମଲା ସଂକ୍ରାନ୍ତରେ ଏକ ଅନ୍ଲାଇନ୍ ପ୍ରେସ୍ କନ୍ଫରେନ୍ବରେ କିଛି ପ୍ରଶ୍ୱର ଉତ୍ତର ଦେବାକୁ ଯାଇ କହିଛନ୍ତି ତାଙ୍କ ପାର୍ଟି ମହାରାଷ୍ଟ ସରକାରଙ୍କୁ ସମର୍ଥନ ଦେଉଛି କିନ୍ତୁ ରାଜ୍ୟରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯିବା ସମୟରେ ତାଙ୍କ ପାର୍ଟିର କୌଣସି ଭୂମିକା ରହୁନାହିଁ ଶ୍ରୀ ଗାନ୍ଧୀ କହିଥିଲେ ମହାରାଷ୍ଟ୍ର ରାଜ୍ୟ ଏକ ଅତ୍ୟନ୍ତ ଜଟିଳ ପରିସ୍ଥିତି ଦେଇ ଗତି କର୍ଥିବାରୁ ଏହା ପାଇଁ କେନ୍ଦ୍ରରୁ ପର୍ଯ୍ୟାପ୍ତ ସହାୟତାର ଆବଶ୍ୟକତା ରହିଛି ପିଏମ୍ ଟ୍ରିବ୍ୟୁଟ୍ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ ଟ୍ୱିଟ୍ ମାଧ୍ୟମରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏକ୍ସପର୍ଟ ସ୍ପିକ୍ ଆମର ଏକ୍କପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ ଆମେ କୋଭିଡ୍ ନାଇଷ୍ଟିନ୍ ସଂପର୍କରେ ଜନସଚେତନତା ସୃଷ୍ଟି ପାଇଁ ଯଥାସମ୍ଭବ ପ୍ରୟାସ କରିଆସୁଛୁ ଏହି କାର୍ଯ୍ୟକ୍ରମରେ ଆମେ ଦେଶର ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନଙ୍କର ମତାମତକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଉଛୁ ଆମର ଏହି କାର୍ଯ୍ୟକ୍ରମରେ ଏମ୍ସର ଫୁସ୍ଫୁସ୍ ରୋଗ ବିଶେଷଜ୍ଞ ଡକ୍ଟର ଅନନ୍ତ ମୋହନ ଡାକ୍ତରଙ୍କ ପରାମର୍ଶବିନା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କିମ୍ବା ମେଲେରିଆ ରୋଗର ଚିକିିିହା ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ ଔଷଧଗୁଡ଼ିକୁ ସେବନ ନ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଏମ୍ସର ସିନିୟର ନର୍ସିଂ ଅଫିସର ଜାସିନ୍ତା ଗୁଞ୍ଜିଆଲ୍ ଶରୀରିକ ଦୂରତା ବଜାୟ ରଖିବା ନିୟମର କଡ଼ାକଡ଼ି ପାଳନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି